କାଉଣ୍ଟିଂ ପୁଲ୍ସ ଛତିଶଗଡ଼ ରାଜସ୍ଥାନ ମଧ୍ୟପ୍ରଦେଶ ତେଲେଙ୍ଗାନା ଓ ମିକ୍ଟୋରାମ ବିଧାନସଭା ପାଇଁ ଭୋଟ୍ ଗଣତି ସକାଶେ ସବୁ ବନ୍ଦୋବସ୍ତ ଶେଷ ହୋଇଛି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

ମଧ୍ୟପ୍ରଦେଶରେ ସମଗ୍ର ଭୋଟ୍ ଗଣତି ପ୍ରକ୍ରିୟାର ଭିଡିଓ ରେକର୍ଡିଂ ହେବ

ତନ୍ମଧ୍ୟରେ ଅଧିକାଂଶ ଜିଲ୍ଲା ମୁଖ୍ୟାଳୟ ରହିଛି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

ଗଣତି ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ପର୍ଯ୍ୟବେକ୍ଷକ ଓ ଅର୍ଦ୍ଧପର୍ଯ୍ୟବେକ୍ଷକମାନଙ୍କୁ ଗଣନା କେନ୍ଦ୍ରରେ ନିଯୁକ୍ତ କରାଯାଇଛି

ଭୋଟଦାନ ସମୟରେ ଅନିୟମିତତା ଅଭିଯୋଗକ୍ତ ନେଇ ସେଠାରେ ସାନି ଭୋଟ୍ ଗ୍ରହଣ ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ ଆସନ୍ତାକାଲି ଭୋଟ୍ ଗଣତି ଦୃଷ୍ଟିରୁ ସ୍ୱତନ୍ତ୍ର ବୁଲେଟିନ୍ ପ୍ରସାରଣ ପାଇଁ ଆକାଶବାଣୀର ସମ୍ଘାଦସେବା ବିଭାଗ ପକ୍ଷରୁ ସ୍ପତନ୍ତ୍ର ବ୍ୟବସ୍ଥା କରାଯାଇଥିବାରୁ ନିୟମିତ ପ୍ରସାରଣ ବୁଲେଟିନ୍ ଗୁଡ଼ିକରେ କେତେକ ପରିବର୍ତ୍ତନ କରାଯାଇଛି

ଶ୍ରୀ କୋବିନ୍ଦ ମିଆଁମାର ରାଜଧାନୀ ନପିତ ଓ ୟଙ୍ଗୁନ୍ ପରିଦର୍ଶନ କରିବେ ଏବଂ ପ୍ରତିପକ୍ଷ ୟୁ ଓ୍ପନ୍ ମିଣ୍ଟ ଏବଂ ଜାତୀୟ ଉପଦେଷ୍ଟା ଅଙ୍ଗ୍ ସାନ୍ ସୁଚୀଙ୍କ ସହ କଥାବାର୍ତ୍ତା କରିବେ ଶ୍ରୀ କୋବିନ୍ଦଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଯାଉଛି ମିଆଁମାର ସହ ଗତ ତିନିବର୍ଷ ଭିତରେ ଭାରତର ରାଜନୈତିକ ଅର୍ଥନୈତିକ ଓ ପ୍ରତିରକ୍ଷା ସଂପର୍କ ଦୂତ ବୃଦ୍ଧି ପାଇଛି ରାଷ୍ଟ୍ରପତିଙ୍କ ଏହି ଗସ୍ତ ମିଆଁମାର ସହ ଭାରତର ଭାଗିଦାରୀ ସଂପର୍କକୁ ଆହୁରି ମଜବୁତ କରିବ ଗତବର୍ଷ ସେପ୍ଟେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମିଆଁମାର ଗସ୍ତ ଓ ସେ ଦେଶର ଜାତୀୟ ଉପଦେଷ୍ଟା ଅଙ୍ଗ ସାନ୍ ସୁଚୀଙ୍କ ଗତ କ୍ଜାନୁୟାରୀ ମାସରେ ଭାରତ ପରିଦର୍ଶନ ଯୋଗୁଁ ଦୁଇଦେଶ ମଧ୍ୟରେ ଘନିଷ୍ଠ ହୋଇଥିବା ସଂପର୍କ ଆହୁରି ମଜବୁତ ହେବ ବୋଲି ଆଶା କରାଯାଉଛି ପ୍ରେସିଡେଣ୍ଟ୍ ଗୋରଖପୁର ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଚ୍ଚନ୍ତି ବିକାଶ ପାଇଁ ଶିକ୍ଷା ହେଉଛି ଚାବିକାଠି ଏବଂ ଉଚ୍ଚମାନର ଶିକ୍ଷା ଦେଶର ବିକାଶକୁ ତ୍ୱରାନ୍ଧିତ କରିବ ଆକି ଗୋରଖପୁରଠାରେ ମହାରଣା ପ୍ରତାପ ଶିକ୍ଷା ପରିଷଦର ଏକ ଉହବରେ ଉଦ୍ବୋଧନ ଦେଇ ଶ୍ରୀ କୋବିନ୍ଦ କହିଛନ୍ତି ଶିକ୍ଷା ଜଣେ ଶିଶୁକୁ ଉତ୍ତମ ମଣିଷ ଭାବେ ଗଢ଼ିତୋଳିଥାଏ ସେ କହିଛନ୍ତି ମହାରଣା ପ୍ରତାପ ଶିକ୍ଷା ପରିଷଦ ଉତ୍ତରପ୍ରଦେଶର ପୂର୍ବାଞ୍ଚଳରେ ଶିକ୍ଷା ପ୍ରଦାନ କ୍ଷେତ୍ରରେ ପ୍ରଶଂସନୀୟ କାମ କରୁଛି ଗୋରଖପୁରକୁ ଜ୍ଞାନର ପେଶ୍ଚସ୍ଥଳୀରେ ପରିଣତ କରିବା ପାଇଁ ସେ ଯୁବକମାନଙ୍କୁ ଆହ୍ୱାନ ଜଣାଇବା ସଙ୍ଗେସଙ୍ଗେ ମହାରଣା ପ୍ରତାପଙ୍କ ଜୀବନୀରୁ ଅନୁପ୍ରାଣୀତ ହେବା ପାଇଁ ସେ ଆହ୍ୱାନ ଦେଇଛନ୍ତି

କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଅରୁଣ ଜେଟ୍ଲୀ କଂଗ୍ରେସ ନେତା ଗୁଲାମନବୀ ଆଜାଦ ଓ ମଲ୍ଲିକାର୍ଚ୍ଚୁନ ଖଡ୍ଗେ ସିପିଆଇ ନେତା ଡିରାଜା ଟିଏମ୍ସି ନେତା ସୁଦୀପ ବନ୍ଦୋପାଧ୍ୟାୟ ଆଦି ନେତାମାନେ ବୈଠକରେ ଯୋଗ ଦେଇଛନ୍ତି

ଏଣୁ ଆମେରିକା ମଧ୍ୟ ଫ୍ରାନ୍ସ ରାଜନୀତିରେ ମୁଣ୍ଡ ଖେଳାଇବା ଉଚିତ ନୁହେଁ ଫ୍ରାନ୍ନରେ ଗତମାସରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଓ ପ୍ୟାରିସ୍ରେ ଦଙ୍ଗା ଘଟଣା ଉପରେ ଗତ ଶନିବାର ଦିନ ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ୍ କରି ମନ୍ତବ୍ୟ ଦେଇଥିଲେ ଏବଂ ପ୍ୟାରିସ୍ ରାଜିନାମା ଫ୍ରାନ୍ସ ପାଇଁ କାମ କରୁନାହିଁ ବୋଲି କହି ସମାଲୋଚନା କରିଥିଲେ ଏଚ୍ସି ଓମେନ୍ ଦିଲ୍ଲୀର ହଜରତ ନିଜାମୁଦ୍ଦିନ ଦରଘା ଗର୍ଭଗୃହ ଭିତରକୁ ମହିଳାମାନଙ୍କ ପ୍ରବେଶ ଲୋଡ଼ି ଆଗତ ଜନସ୍ୱାର୍ଥ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାର ଦିଲ୍ଲୀ ସରକାର ଓ ପୁଲିସ୍ଠାରୁ ଜବାବ ତଲବ କରିଛନ୍ତି

ଦରଘା ଭିତରକୁ ମହିଳାମାନଙ୍କୁ ଛଡ଼ାଯିବ ନାହିଁ ବୋଲି ବାହାରେ ନୋଟିସ୍ ଲଗାଯାଇନଥିବା ଆବେଦନକାରୀମାନେ ଦର୍ଶାଇଛନ୍ତି ଏସ୍ସି ଜେକେ ଜାମ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ରାଜ୍ୟ ବିଧାନସଭା ଭଙ୍ଗ କରିବା ନିଷ୍କଉ୍ତି ବିରୁଦ୍ଧରେ ଆଗତ ଏକ ଜନସ୍ୱାର୍ଥ ମାମଲାକୁ ସୁପ୍ରିମକୋର୍ଟ ଆକି ଖାରଜ କରିଛନ୍ତି ପ୍ରଧାନ ବିଚାରପତି ରଙ୍କନ ଗୋଗେଇ ଏବଂ ଜଷ୍ଟିସ୍ ଏସ୍କେ କଉଲ୍ଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ରାଜ୍ୟପାଳଙ୍କ ନିଷ୍ପଭି ଉପରେ କୋର୍ଟ ହସ୍ତକ୍ଷେପ କରିବେ ନାହିଁ ବିଧାନସଭା ଭଙ୍ଗ ବିରୁଦ୍ଧରେ ବିଜେପି ନେତା ଗଗନ ଭଗତଙ୍କ ଏକ ଜନସ୍ୱାର୍ଥ ସମ୍ଭଳିତ ଆବେଦନର ସୁପ୍ରିମକୋର୍ଟ ଶୁଣାଶି କରି ଏହି ରାୟ ଦେଇଛନ୍ତି ମାଲ୍ୟା ଏକ୍ସାଡିସନ ବିଶିଷ୍ଟ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପ୍ରତ୍ୟାର୍ପଣ ସମ୍ପର୍କୀତ ବିଚାର ପାଇଁ ଆଜି ଲଣ୍ଡନର ଓ୍ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟଙ୍କ କୋର୍ଟରେ ସେ ହାଜର ପାଇଁ ଦିନଧାର୍ଯ୍ୟ ହୋଇଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ଠକ୍କରଙ୍କ ମୃତ୍ୟୁରେ ସେ ଅତ୍ୟନ୍ତ ମ୍ରିୟମାଣ ଶ୍ରୀ ମୋଦି କହିଛନ୍ତି ଜଗଦୀଶ ଭାଇ ଜଣେ ଅଭିଜ୍ଞ ସାମ୍ବାଦିକ ଥିଲେ ଏବଂ ଗୁଜରାଟ ଓ ଦିଲ୍ଲୀରେ ତାଙ୍କ ସହ ସେ କାମ କରିଥିଲେ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋଡ ମଧ୍ୟ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ଶ୍ରୀ ରାଠୋଡ ତାଙ୍କ ବାର୍ତ୍ତାରେ କହିଛନ୍ତି ସେ ଜଣେ ସରଳ ମେଳାପି ଓ ନିଷ୍କପଟ ବ୍ୟକ୍ତି ଥିଲେ

ଆୟୋଜକ ଦଳ ଭାରତ ଦୁଇଥର ଚମ୍ପିୟନ୍ ଅଷ୍ଟ୍ରେଲିଆ ଆର୍ଜେଷ୍ଟିନା ଓ ଜର୍ମାନୀ ନିଜ ନିଜ ଗ୍ରୁପ୍ରେ ଶ୍ରେଷ୍ଠସ୍ଥାନ ହାସଲ କରି କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି